ପିଏମ୍ କରୋନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଲୋକମାନଙ୍କ ମନରୁ ଅନ୍ଧ ବିଶ୍ୱାସ ଭୁଲ ଧାରଣା ଓ ଭୁଲ୍ ତଥ୍ୟ ଦୂର କରିବାରେ ସାମାଜିକ ସଂଗଠନଗୁଡ଼ିକୁ ଏକ ବଡ଼ ଭୂମିକା ଗ୍ରହଣ କରିବାକୁ ହେବ ପ୍ରଧାନମନ୍ତ୍ରୀ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ସାମାଜିକ କଲ୍ୟାଣ ଦିଗରେ କାର୍ଯ୍ୟ କରୁଥିବା ବହୁ ସାମାଜିକ ସଂଗଠନର ପ୍ରତିନିଧିମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣ ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବାକୁ ସେ ସେମାନଙ୍କୁ ନିବେଦନ କରିଛନ୍ତି ସେ କହିଛନ୍ତି ଲୋକମାନେ ଧର୍ମ ନାମରେ ବିଭିନ୍ନ ସ୍ଥାନରେ ଏକତ୍ରିତ ହେଉଛନ୍ତି ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ଲଙ୍ଘନ କରୁଛନ୍ତି ସେ କହିଛନ୍ତି ବର୍ତ୍ତମାନ ସମୟରେ ସାମାଜିକ ଦୂରତ୍ୱ ବକାୟ ରଖିବାର ଗୁରୁତ୍ୱ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇବା ଅତ୍ୟନ୍ତ ଅପରିହାର୍ଯ୍ୟ ଶ୍ରୀ ମୋଦୀ କହିଛନ୍ତି ଭୂତାଣୁ ସଂକ୍ରମଣର ମୁକାବିଲାରେ ସମଗ୍ର ଦେଶ ଅସୀମ ଧୈର୍ଯ୍ୟ ସାହସ ଓ ସହନଶୀଳତାର ପ୍ରଦର୍ଶନ କରିଛି ଗରିବ ଓ ଅବହେଳିତମାନଙ୍କର ସେବା କରି ଦେଶର ସର୍ବୋକୁଷ୍ଟ ସେବା କରାଯାଇ ପାରିବ ବୋଲି ମହାତ୍ମା ଗାନ୍ଧିଙ୍କ ବାଶୀକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମାନବ ଜାତିର ସେବା କରୁଥିବା ସଂଗଠନଗୁଡ଼ିକର ଉତ୍ସର୍ଗ ଓ ସଂକଳ୍ପବଦ୍ଧତାର ଭୟସୀ ପ୍ରଶଂସା କରିଛନ୍ତି ସେ କହିଛନ୍ତି ଏହି ସଂଗଠନ ଗୁଡ଼ିକ ମାନବିକତା ସମାଜର ସବୁବର୍ଗର ଲୋକମାନଙ୍କ ନିକଟରେ ପହଞ୍ଚିବା ଓ ଲୋକମାନଙ୍କ ସହ ପ୍ରତ୍ୟକ୍ଷ ଯୋଗାଯୋଗ ସ୍ଥାପନ କରିବା ଭଳି ତିନୋଟି ମୁଖ୍ୟ କାର୍ଯ୍ୟ ସେବା ମନୋବୃତ୍ତି ସହ କରୁଛନ୍ତି ଏଥିପାଇଁ ସେହି ସଂଗଠନ ଗୁଡ଼ିକ ପ୍ରତି ଲୋକମାନଙ୍କ ମନରେ ପ୍ରବଳ ଆସ୍ଥା ରହିଛି ଶ୍ରୀ ମୋଦୀ କହିଛନ୍ତି ଦେଶ ଏକ ଅଭ୍ତପୂର୍ବ ସଂକଟର ସମ୍ମଖୀନ ହୋଇଛି ଓ ଏହିଭଳି ସଂଗଠନଗ୍ରଡ଼ିକଠାର୍ ଆବଶ୍ୟକ କରୁଛି ଏହି ସଂଗଠନଗୁଡ଼ିକ ଲୋକମାନଙ୍କୁ ସେମାନଙ୍କର ମୌଳିକ ଆବଶ୍ୟକତାମାନ ଯୋଗାଇ ପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ତାଛଡ଼ା ସେମାନେ ସେମାନଙ୍କର ଡାକ୍ତର ଓ ସ୍ୱେଚ୍ଛାସେବୀମାନଙ୍କୁ ରୋଗୀ ଓ ଗରିବ ଲୋକମାନଙ୍କ ସେବା ପାଇଁ ଲଗାଇ ପାରିବେ ଶ୍ରୀ ମୋଦୀ କହିଛନ୍ତି ଏହି ଚ୍ୟାଲେଞ୍ଜର ମୁକାବିଲା ପାଇଁ ଆମକୁ ଉଭୟ ଦୀର୍ଘ ମିଆଦି ଓ ସ୍ୱଚ୍ଚ ମିଆଦି ବିଜନ ସହ କାର୍ଯ୍ୟ କରିବାକୁ ହେବ ପ୍ରଧାନମନ୍ତ୍ରୀ ଏଭଳି ଏକ ସଂକଟଜନକ ପରିସ୍ଥିସ୍ଥିତିର ଦକ୍ଷତାର ସହ ମୁକାବିଲା କରୁଥିବାରୁ ସାମାଜିକ ସଂଗଠନଗୁଡ଼ିକର ପ୍ରତିନିଧିମାନେ ତାଙ୍କର ଭ୍ରୟସୀ ପ୍ରଶଂସା କରିଛନ୍ତି କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ଦିଗରେ ସରକାର ନେଇଥିବା ପଦକ୍ଷେପଗୁଡ଼ିକର ମଧ୍ୟ ସେମାନେ ପ୍ରଶଂସା କରିଛନ୍ତି

ଏହି ସଂକଟଜନକ ପରିସ୍ଥିତିରେ ସେମାନେ ସମ୍ପର୍ଷ୍ଣ ଉତ୍ସର୍ଗୀକୃତ ହୋଇ ଦେଶର ସେବା କରିବେ ବୋଲି ସଂକଳ୍ପବଦ୍ଧ ହୋଇଛନ୍ତି

କରୋନା ଭୂତାଣୁର ମୁକାବିଲାରେ କେତେ ସଂଖ୍ୟକ ଲୋକ ସୁସ୍ଥ ହୋଇଛନ୍ତି ତାର ହିସାବ ରଖିବା ଅତ୍ୟନ୍ତ କରୁରି ଏଥିରୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ କରୋନା ଭୂତାଣୁର ମୁକାବିଲାରେ ଆମେ ସଠିକ୍ ପଦକ୍ଷେପ ଗ୍ରହଣ କର୍ତ୍ରିବା ବିଷୟ ଜଣାପଡ଼ିବ

ଗଭ୍ କ୍ୱାରେଣ୍ଟାଇନ୍ ଦେଶାନ୍ତରିତ ହୋଇ ଆସୁଥିବା ଶ୍ରମିକମାନଙ୍କର ଗମାନଗମନକୁ ବନ୍ଦ କରିବା ପାଇଁ ସୀମାନ୍ତ ଇଲାକାକୁ ସିଲ୍ କରିବା ସକାଶେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନମାନଙ୍କ ନିବେଦନ କରିଛନ୍ତି ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା ନିୟମ ଲାଗ୍ର ହେବା ଯୋଗୁଁ ଯେଉଁ ଗରିବ ଲୋକମାନେ ଅସ୍ତବିଧା ଭୋଗ କର୍ରଛନ୍ତି ସେମାନଙ୍କ ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳୀ ଓ ଖାଦ୍ୟ ଏବଂ ଅନ୍ୟାନ୍ୟ ସ୍ରବିଧାର ବ୍ୟବସ୍ଥା କରିବାକୃ ମଧ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ଶିଳ୍ପ ସଂସ୍ଥା ଦୋକାନ ଓ ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶାବଳୀ କାରି କରି ସେମାନଙ୍କୁ ନିଜ ନିଜର ଶ୍ରମିକମାନଙ୍କୁ ପାଉଣା ଦେବାକୁ କହିଛି ସେମାନଙ୍କର ପାଉଣାରେ କୌଣସି କାଟ୍ଛାଷ୍ଟ ନକରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଶ୍ରମିକମାନଙ୍କ ଘରଭଡ଼ା ଦେଇଥିବା ପ୍ରତ୍ୟେକ ଘର ମାଲିକଙ୍କ ମାସେ ପର୍ଯ୍ୟନ୍ତ ଘରଭଡ଼ା ନ ମାଗିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ଯଦି କୌଣସି ଘର ମାଲିକ କୌଣସି ଶ୍ରମିକଙ୍କ ଘରଭଡ଼ା ଦେବା ପାଇଁ ବାଧ୍ୟ କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷାନ ଗ୍ରହଣ କରାଯିବ

ଏପ୍ରିଲ୍ ଦ୍ୱିତୀୟ ସପ୍ତାହର୍ ସେହି କମ୍ପାନୀ ଭେଷ୍ଟିଲେଟର ଯୋଗାଇବା ଆରମ୍ଭ କରିବ

ଏହାଛଡ଼ା ଯାନବାହନ ଉତ୍ପାଦନକାରୀ କମ୍ପାନୀଗ୍ରଡ଼ିକ୍ ମଧ୍ୟ ଭେଷ୍ଟିଲେଟର ନିର୍ମାଣ କରିବାକୁ କୁହାଯାଇଛି ଓ ସେମାନେ ଏ ଦିଗରେ କାର୍ଯ୍ୟ ଆରମ୍ଭ କର୍ତ୍ତନ୍ତି

ବ୍ୟୁରୋ କହିଛି ଏହା ଏକ ଗୁଜବ ଓ ଏହା ସମ୍ପର୍ଶ୍ଣ ଭିତ୍ତିହୀନ

ସେଗୁଡ଼ିକ ମଧ୍ୟରେ ସାମାଜିକ ଦୂରତ୍ୱ ବଜାୟ ରଖିବା ବ୍ୟକ୍ତିଗତ ସ୍ତରରେ ପରିସ୍କାର ପରିଚ୍ଛନ୍ନ ରହିବା ଓ କୌଣସି ଏକ ସ୍ଥାନରେ ବହୁ ସଂଖ୍ୟାରେ ଠୁଳ ନ ହେବା ପ୍ରଭୂତି ଅନ୍ତର୍ଭୁକ୍ତ ସରକାର କହିଛନ୍ତି ପର୍ଯ୍ୟାପ୍ତ ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ ମହକୁଦ ଥିବାରୁ ଲୋକମାନଙ୍କୁ ଏଥିପାଇଁ ଚିନ୍ତା କରିବାର କୌଣସି କାରଣ ନାହିଁ ସେମାନେ ହାଟ ବକାରରେ ଭିଡ଼ ନଲଗାଇବାକୁ ସରକାର ପରାମର୍ଶ ଦେଇଛନ୍ତି